ଏଥିସହିତ ତତକାଳ ତିନି ତଲାକ୍ ଏକ ଫୌଜଦାରୀ ଅପରାଧ ଭାବେ ବିବେଚିତ ହୋଇଛି

ସେ ଆଜି ପ୍ରତିପକ୍ଷ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ

ପୂର୍ବରୁ ଏହା ଲୋକସଭାରେ ପାରିତ ହୋଇଥିଲା ଏହି ବିଲ୍ରେ ତତକାଳ ତିନି ତଲାକ୍କୁ ବେଆଇନ୍ ଓ ଏକ ଧର୍ତ୍ତବ୍ୟ ଅପରାଧର ମାନ୍ୟତା ଦିଆଯାଇଛି ଏହି ବିଲ୍ରେ ପିଡ଼ିତା ମହିଳା ଓ ତାଙ୍କର ନିର୍ଭରଶୀଳ ପିଲାମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା ରହିଛି ଏହି ବିଲ୍ ଉପରେ ଅଧିକ ତର୍ଜମା କରିବା ପାଇଁ ଏହାକୁ ସିଲେକୁ କମିଟିକୁ ପଠାଇବା ନେଇ ବିରୋଧୀ ଦଳଗୁଡ଼ିକର ଦାବି ଗ୍ରହଣୀୟ ହୋଇନାହିଁ ଡିଏମ୍କେ ଟିଏମ୍ସି ବାମ ଦଳ ଓ ଏନ୍ସିପି ଏହି ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିବା ବେଳେ ଜେଡିୟୁ ଏଆଇଏଡିଏମ୍କେ ଟିଡିପି ଟିଆର୍ଏସ୍ ଓ ବିଏସ୍ପି ଏହି ପ୍ରସଙ୍ଗରେ ଗତକାଲି ରାଜ୍ୟସଭା ଗୃହ କାର୍ଯ୍ୟକୁ ବର୍ଜନ କରିଥିଲେ ଏହି ବିଲ୍ର ବିତର୍କରେ ଭାଗ ନେଇ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍ ସରକାରଙ୍କୁ ସମାଲୋଚନା କରିଥିଲେ ସେ କହିଥିଲେ ଏହାଦ୍ୱାରା ମୁସଲମାନ ମହିଳା ଓ ତାଙ୍କର ପରିବାର କେବଳ ହଇରାଣ ହେବେ ଏହି ବିଲ୍ରେ ପିଡ଼ିତା ମହିଳାଙ୍କ ସୁରକ୍ଷା ଓ ତାଙ୍କର ପ୍ରତିପୋଷଣ ପାଇଁ କୌଣସି ବ୍ୟବସ୍ଥା ନ ଥିବା ସେ କହିଥିଲେ ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଏକ ଟ୍ୱିଟ୍ରେ କହିଛନ୍ତି ସଂସଦରେ ଏହି ବିଲ୍ ପାରିତ ହେବା ଲିଙ୍ଗଗତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏକ ମାଇଲ୍ଖୁଙ୍କ ସାବ୍ୟସ୍ତ ହେବା ସହ ଏହା ଦେଶ ପାଇଁ ଏକ ଖୁସିର ମୁହର୍ତ୍ତ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବର୍ଷ ବର୍ଷ ଧରି ମୁସଲମାନ ମହିଳାଙ୍କ ଉପରେ ହୋଇ ଆସୁଥିବା ଅତ୍ୟାଚାରକୁ ଏବେ ବନ୍ଦ କରାଯାଇ ପାରିବ ଏହି ଅବସରରେ ତିନିତଲାକ୍ ବ୍ୟବସ୍ଥା ଦ୍ୱାରା ନିର୍ଯାତୀତା ହୋଇଥିବା ମୁସଲମାନ ମହିଳାମାନଙ୍କୁ ସେ ସମ୍ମାନ ଜଣାଇଥିଲେ

ହର୍ଷବର୍ଦ୍ଧନ ଏନ୍ସିଡିସି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ରୋଗ ନିୟନ୍ତ୍ରଣ ପାଇଁ ଗଠିତ କାତୀୟ କେନ୍ଦ୍ର ଏନ୍ସିଡିସି ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ସହ ଏକାଧିକ ରୋଗର ମୂଳୋତ୍ପାଟନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

କେରଳରେ ବ୍ୟାପିଥିବା ନିପ୍ସା ଭାଇରସ୍କୁ ନିୟନ୍ତ୍ରଣ କରିବାରେ ଏନ୍ସିଡିସିର ଭ୍ରମିକାକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି

ତାଙ୍କୁ ଗାୟିଆର ରାଷ୍ଟ୍ରପତି ଆଦାମା ବାରୋ ବଞ୍ଜୁଲ୍ ବିମାନ ବନ୍ଦରରେ ରାଷ୍ଟ୍ରୀୟ ସାମରିକ ସମ୍ମାନ ସହ ପାଛୋଟି ନେଇଥିଲେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ରାସ୍ତାରେ ହଜାର ହଜାର ସଂଖ୍ୟକ ଜନସାଧାରଣ ପତାକା ଧରି ଛିଡ଼ା ହୋଇଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଶ୍ରୀ କୋବିନ୍ଦ ଗାୟିଆ ଗସ୍ତ କରୁଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ସେଠାରେ ତାଙ୍କର ଦୁଇଦିନ ରହଣୀ ଅବସରରେ ରାଷ୍ଟ୍ରପତି ସେଠାକାର ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପକ୍ଷିୟ ପ୍ରସଙ୍ଗରେ ଆଲୋଚନା କରିବେ ଆଜି ଶ୍ରୀ କୋବିନ୍ଦ ସେଠାକାର ରାଷ୍ଟ୍ରପତିଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିବେ ଗାମ୍ପିଆର ନ୍ୟାସନାଲ୍ ଆସେମ୍ବିର ଏକ ସ୍ୱତନ୍ତ୍ର ଅଧିବେଶନରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଉଦ୍ବୋଧନ ଦେବେ ରେଲୱେ ଏମ୍ଲୁଇକ୍ ରେଳ ବିଭାଗରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଯୋଜନା କରୁଥିବା ନେଇ ବିଭିନ୍ନ ସମ୍ଭଦପତ୍ରରେ ପ୍ରକାଶ ପାଇଥିବା ଖବରକୁ ରେଳ ବିଭାଗ ପକ୍ଷରୁ ଖଶ୍ଚନ କରାଯାଇଛି ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ଏ ସଂପର୍କରେ ସ୍ୱଷ୍ଟିକରଣ ଦିଆଯାଇ କୁହାଯାଇଛି ଯେ ବିଭିନ୍ନ ରେଳବାଇ ଜୋନ୍କୁ କର୍ମଚାରୀମାନଙ୍କର ନିୟମିତ କାର୍ଯ୍ୟଦକ୍ଷତା ସମୀକ୍ଷା କରିବାକୁ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହିଭଳି କାର୍ଯ୍ୟଦକ୍ଷତା ସମୀକ୍ଷା କରାଯାଇଥାଏ ଏହା କେବଳ ଏକ ନିୟମିତ ପ୍ରଶାସନିକ ବ୍ୟବସ୍ଥା

ଜଷ୍ଟିସ୍ ଏସ୍ଏ ବବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଗତକାଲି କହିଛନ୍ତି ଯେ ସମାଜରେ ସମାନତା ପ୍ରଦାନ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏକ ବ୍ୟତିକ୍ରମ ଭାବରେ ବ୍ୟବହାର କରାଯାଇଛି ଏବଂ ଏହାର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସମାନ ସୁବିଧା ପ୍ରଦାନ କରିବା

ଏ ନେଇ ଗଠିତ ସାୟିଧାନିକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ

ଏବେ ଏ ନେଇ ସୁପ୍ରିମ୍କୋର୍ଟ୍ ସମ୍ପୃକ୍ତ ଆଇନ୍ର ବୈଧତା ଉପରେ ପରୀକ୍ଷା ନିରୀକ୍ଷା କରିବା ସହ ମାମଲାକୁ କେନ୍ଦ୍ର କରି ସରକାରଙ୍କୁ ଏକ ନୋଟସ୍ ମଧ୍ୟ ଦେଇଛନ୍ତି

ଏକ ସରକାରୀ ନିର୍ଦ୍ଦେଶାନାମାରେ ତାଙ୍କର ନିଯୁକ୍ତି ପାଇଁ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିବା ଜଣାପଡ଼ିଛି

ମହା ୱାଟର ଉତ୍ତର ଓ ପଣ୍ଟିମ ମହାରାଷ୍ଟ୍ରରେ ବିଭିନ୍ନ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ପାଞ୍ଚଟି ଡ୍ୟାମ୍ରୁ ଜଳ ଛଡ଼ା ଯାଇଛି

ଏଥିପାଇଁ ସମସ୍ତ ଆବଶ୍ୟକୀୟ ଆୟୋଜନ କରାଯାଇଛି ଏହି ଯାତ୍ରାରେ କୌଣସି ପ୍ରକାରର ଅଘଟଣ ନ ହେବା ସକାଶେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ସ୍ତୁଟିଂ ନ୍ନଆଦିଲ୍ଲୀଠାରେ ଆୟୋଜିତ ସର୍ଦ୍ଦାର ସର୍ଜନ ସିଂହ ସେଠୀ ସ୍କାରକୀ ମାଷ୍ଟର୍ସ ସୁଟିଂ ପ୍ରତିଯୋଗିତାରେ ବିଶ୍ୱ ଚମ୍ପିୟନ୍ସିପ୍ର ରୌପ୍ୟ ପଦକ ବିଜେତା ଅଞ୍ଜୁମ ମୁଦଗିଲ୍ ତାଙ୍କର ଦ୍ୱିତୀୟ ସ୍ୱର୍ଷପଦକ ହାସଲ କରିଛନ୍ତି

ସେ ମଧ୍ୟ ଗତ ସୋମବାର ଦିନ ଆଉ ଏକ ସ୍କର୍ଶ୍ଣ ପଦକ ଜିତିଥିଲେ ୱାଲ୍ଡ ଟେଷ୍ଟ କ୍ରିକେଟ୍ ବିଶ୍ୱ ଟେଷ୍ଟ କ୍ରିକେଟ୍ ଚାମ୍ପିୟନ୍ସିପ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ

ଏହି ଟେଷ୍ଟ ସିରିଜ୍ରେ ଭାରତ ପାକିସ୍ତାନ ବିପକ୍ଷରେ ଖେଳିବ ନାହିଁ

ଭାରତ ଏହି ଚାମ୍ପିୟନ୍ସିପ୍ରେ ଓ୍ବେଷ୍ଟଇଣ୍ଡିଜ୍ ଦକ୍ଷଣ ଆଫ୍ରିକା ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ଏବଂ ଇଂଲଶ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ